କହିଲେ ଭୋକର ଭୂଗୋଳ ଥିବା କଳାହାଣ୍ଡି ଆକି ଭାତହାଣ୍ଡି ହୋଇପାରିଛି

ଏହି ଅବସରରେ ଜୟପାଟଶା ବ୍ଲକ ମଙ୍ଗଳପୁରଠାରେ ଆୟୋଜିତ ସଭାରେ ଉଦ୍ବୋଧନ ଦେଇ ମୁଖ୍ୟମନ୍ତୀ କଳାହାଣିର ହୋଇଥିବା ସବୁ ଉନ୍ତି ମଳକ କାର୍ଯ୍ୟରେ ଶ୍ରେୟ ଇଦ୍ରାବତୀକୁ ଦେଇଛନ୍ତି